ଭାରତ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫିକାକୁ ଭେଟିବ

ବିଜେପି ଓ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱୀତା ହେବ

ପ୍ରଥମ ଥର ପାଇଁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଇଭିଏମ୍ଗୁଡ଼ିକ ସହ ଭିଭିପିଏଟି ମେସିନ୍ ବ୍ୟବହାର କରାଯାଉଛି

ଶାସକ କଂଗ୍ରେସ ବିରୋଧୀ ଦଳ ଏମ୍ଏନ୍ଏଫ୍ ବିଜେପି ଏବଂ ଜେପିଏମ୍ ମଧ୍ୟରେ ବହୁ ପକ୍ଷିୟ ପ୍ରତିଦ୍ୱନ୍ଦ୍ୱୀତା ହେବ

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଶ କୁନ୍ଦ୍ରା କହିଛନ୍ତି ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ପାଇଁ ସବୁ ବନ୍ଦୋବ୍ୟସ୍ଥ କରାଯାଇଛି

ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଭିନ୍ନଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଭରତପୁର ଓ ନାଗୌରଠାରେ ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ କଟ୍ରେସ ସଭାପତି ରାହୁଳ ଗାନ୍ଧି ତେଲଙ୍ଗାନାର ମେହେବୁବ୍ ନଗର ଖମାମ୍ ଓ ହାଇଦ୍ରାବାଦ୍ଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି

ବୈଦେଶିକ ସଚିବ ବିଜୟ ଗୋଖଲେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଶୀର୍ଷ ସମ୍ମିଳନୀରେ ତିନୋଟି ଅଧିବେଶନ ବସିବ

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍ ଭାରତ ମୃତ୍ତିକେ ସ୍ୱାସ୍ଥ୍ୟ କାର୍ଡ଼ ଓ ମୁଦ୍ରା ଯୋଜନା ଭଳି ବିଭିନ୍ନ କଲ୍ୟାଶମୂଳକ ଯୋଜନାଗୁଡ଼ିକ ସଂକ୍ରାନ୍ତରେ ପ୍ରଥମ ଅଧିବେଶନରେ ଆଲୋକପାତ କରିବେ

ଶ୍ରୀ ମୋଦି ଏକ ବିବୃତ୍ତିରେ କହିଛନ୍ତି ସନ୍ତାସବାଦୀମାନଙ୍କୁ ପାର୍ଷି ପ୍ରଦାନ ଏବଂ ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ବିରୁଦ୍ଧରେ ସମ୍ମିଳିତ ପଦକ୍ଷେପ ତଥା ବିଶ୍ୱ ସହଯୋଗକୁ ମଜବୁତ କରିବା ଲାଗି ଏବେ ସମୟ ଉପନିତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଯୁଗରେ ବିଶ୍ୱ ସମ୍ମଖୀନ ହେଉଥିବା ବୈଷୟିକ ଓ ଅପ୍ରତ୍ୟାଶିତ ଆହ୍ପାନ ତଥା ଅର୍ଥନୈତିକ ସଂକଟଗୁଡ଼ିକୁ ଟାଳିବା ପାଇଁ ଉନ୍ନତଶୀଳ ଦେଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଶ୍ରୀ ମୋଦି କହିଛନ୍ତି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଭାରତର ଅବଦାନ ନିରନ୍ତର ବିକାଶ ପାଇଁ ସହମତି ହାସଲ ଲାଗି ଭାରତର ପ୍ରତିଶ୍ରତିବଦ୍ଧତା ପରିପ୍ରକାଶ କରୂଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଉନ୍ନତଶୀଳ ଓ ଆର୍ଥିକ ଅଭିବୃଦ୍ଧି ପଥରେ ଆଗେଇ ଚାଲିଥିବା ଦେଶଗ୍ରଡ଼ିକ ପ୍ରତି ଏହି ସମ୍ମିଳନୀରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଶ୍ରୀ ମୋଦି କହିଛନ୍ତି ବିଶ୍ୱ ଅର୍ଥନୀତି ଓ ବାଶିଜ୍ୟ ଅନ୍ତର୍ଜାତୀୟ ଆର୍ଥିକ ଓ ଶୁଳ୍କ ବ୍ୟବସ୍ଥା ଭବିଷ୍ୟତ ପାଇଁ କାମ ମହିଳା ସଶକ୍ତି କରଣ ଭିଭିଭୂମି ଓ ନିରନ୍ତର ବିକାଶ ପ୍ରସଙ୍ଗଗ୍ରଡ଼ିକ ଉପରେ ଏହି ସମ୍ମିଳନୀରେ ଆଲୋଚନା କରିବା ପାଇଁ ସେ ଉତ୍କଶ୍ଚାର ସହ ଅପେକ୍ଷା କରିଛନ୍ତି

ପଣକି ନିକଟସ୍କୁ ତଲେଇଗାଁ ସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଚ୍ଚୀ ଷ୍ଟାଡିୟମ୍ରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ ଉଦ୍ଯାପନୀ ଉହବରେ କର୍ମାନର 'ସିଲ୍ଡ ଲିପ୍ସ' ଚଳଚ୍ଚିତ୍ର ପ୍ରଦର୍ଶୀତ ହେବ ଏବଂ 'ଦି ଆସ୍ପର୍ଣ୍ଣ ପେପର୍ସ୍' ଚଳଚ୍ଚିତ୍ରକୁ ପଥ ପ୍ରଦର୍ଶନ କରାଯିବ ସୁନାମଧନ୍ୟ କାହାଣୀ ଲେଖକ ସଲିମ୍ ଖାଁଙ୍କୁ ଇଫି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ

ଏହି ପୁରସ୍କାର ଉଦ୍ଯାପନୀ ଉସବରେ ପ୍ରଦାନ କରାଯିବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ପାକିସ୍ତାନ ସୀମାସଲଗୁ ପଞ୍ଜାବର ଗୁରୁଦାସପୁର କିଲ୍ଲା ଅନ୍ତର୍ଗତ ମାନ୍ଗାଁଠାରେ କର୍ତ୍ତାରପୁର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି

ସେହିଠାରେ ଗୁରୁ ନାନକ ଦେବ ଶେଷ ନିଶ୍ୱାସ ତ୍ୟାଗ କରିଥିବାର କୁହାଯାଉଛି

ଜିଏସ୍ଆଇ ଭୂପୃଷ୍ଣରେ ଖଶି ଉତ୍ତୋଳନ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଜାତୀୟ ଏରୋନଟିକ୍ସ ଓ ମହାକାଶ ପ୍ରଶାସନ ଦ୍ୱାରା ନିର୍ମିତ ଅଲଟ୍ରା ମର୍ଡନ୍ ରିମୋଟ୍ ସେନ୍ସିଂ କାରିଗରି ବିଦ୍ୟାକୁ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ପ୍ରଥମଥର ପାଇଁ ବ୍ୟବହାର କରିବାକୁ ଯାଉଛି ଜୟପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷର ବିଭାଗର ପଶ୍ଚିମଜୋନ୍ ଅତିରିକ୍ତ ମହାନିର୍ଦ୍ଦେଶକ ବ୍ରିଜ୍ କୁମାର ଏହି ଅତ୍ୟାଧୁନିକ ରିମୋଟ୍ ସେନ୍ସିଂ କାରିଗରିବ ବିଦ୍ୟାକୁ ତମ୍ଘା ପ୍ଲାଟିନମ୍ ହୀରା ସୁନା ଶିଶା ଆଦି ଖଣିଜ ପଦାର୍ଥକୁ ଠାବ କରିବା ପାଇଁ ବ୍ୟବହାର କରାଯିବ ସୁନୀଲ ଅରୋଡା କେନ୍ଦ୍ର ସରକାର ସୁନୀଲ ଅରୋଡାଙ୍କୁ ଗତକାଲି ଆନୁଷ୍ଠାନିକ ଭାବେ ମୁଖ୍ୟ ନିର୍ବାଚନ କମିଶନର୍ ଭାବେ ନିଯୁକ୍ତ କରିଛନ୍ତି

ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ ତ୍ ଶନିବାର ଦିନ ଅବସର ନେବେ

ଜେଟଲୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଗତ ସାଢ଼େ ତିନି ମାସ ମଧ୍ୟରେ ତିନି ଲକ୍ଷ ଗରିବ ଲୋକ ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ଯୋଜନାରୁ ଉପକୃତ ହୋଇଛନ୍ତି ନୂଆଦିଲ୍ଲୀରେ ଆୟୋଜିତ ମେକିଂ ଅଫ୍ ନ୍ୟୁ ଇଣ୍ଡିଆ ଟ୍ରାନ୍ନଫରମେସନ୍ ଅଣ୍ଡର ମୋଦି ଗଭରମେଣ୍ଟ ପୁସ୍ତକ ଉନ୍ମୋଚନ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜେଟଲୀ କହିଛନ୍ତି ଏନ୍ଡିଏ ସରକାର ହେଉଛି ବ୍ୟବସାୟୀ ଓ ଗରିବମାନଙ୍କ ସରକାର ଏବଂ ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟଗୁଡ଼ିକ ପାଇଁ ଅଧିକ ସମ୍ଘଳ ଆବଶ୍ୟକତା ରହିଛି ଶ୍ରୀ ଜେଟଲୀ କହିଛନ୍ତି ଦେଶକୁ ଦ୍ରତପ୍ରଗତି ପଥରେ ଆଗେଇବାକୁ ହେଲେ ଆଗାମୀ ଦୁଇ ଦଶନ୍ଧି ଭିତରେ ଗ୍ରାମାଞଳକୁ ସମୃଦ୍ଧ କରିବାକୁ ହେବ ହକି ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ